ସଭାଗୃହରେ ପ୍ରବଳ କରତାଳି ମଧ୍ୟରେ ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ଫଳାଫଳ ଘୋଷଣା କରିଛନ୍ତି ବିଶିଷ୍ଟ ସାମ୍ଘାଦିକ ତଥା ଜନତାଦଳ ୟୁନାଇଟେଡ୍ର ସଦସ୍ୟ ଶ୍ରୀ ହରିବଂଶ ରାଜ୍ୟସଭାରେ ବିହାରରୁ ପ୍ରତିନିଧିତ୍ୱ କରୁଛନ୍ତି

ନିଜର ଉଦ୍ବୋଧନରେ ଶ୍ରୀ ମୋଦି କହିଛନ୍ତି ଜଣେ ସାମ୍ଘାଦିକ ଭାବେ ଶ୍ରୀ ହରିବଂଶ ସାମାଜିକ ପରିବର୍ତ୍ତନ ପାଇଁ କାମ କରିଆସିଛନ୍ତି ତାଙ୍କର ବ୍ୟାପକ ଅଭିଜ୍ଞତା ଓ ସାମାଜିକ ପ୍ରତିଶ୍ରତିବଦ୍ଧତା ସଭାଗୃହରେ ବ୍ୟବହାର କରାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ସଭାଗୃହରେ ନେତା ଅରୁଣ ଜେଟ୍ଲୀ ଶ୍ରୀ ହରିବଂଶଙ୍କୁ ଅଭିନନ୍ଦନ କଣାଇ କହିଛନ୍ତି ରାଜ୍ୟସଭାର ସମ୍ମାନ ଏବଂ ଜନସାଧାରଣଙ୍କ ସେବା ପାଇଁ ସେ ପ୍ରତିଶ୍ରତିବଦ୍ଧ ରହିବେ ବୋଲି ତାଙ୍କର ଦୂଢ଼ ଆଶା ରହିଛି ସଭାଗୃହରେ ସମସ୍ତଙ୍କୁ ବିତର୍କରେ ଅଂଶ ଗ୍ରହଣ କରିବାକୁ ଶ୍ରୀ ହରିବଂଶ ସୁଯୋଗ ଦେବେ ବୋଲି ଶ୍ରୀ ଜେଟ୍ଲୀ କହିଛନ୍ତି ବିରୋଧୀ ଦଳ ନେତା ଗୁଲାମ ନବୀ ଆକାଦ କହିଛନ୍ତି ପାତର ଅନ୍ତର ବିହୀନ ନୀତି ଆଧାରରେ ଶ୍ରୀ ହରିବଂଶ କାର୍ଯ୍ୟ କରିବେ ଏବଂ ଜାତି ଧର୍ମ ବର୍ଷ୍ଣ ନିର୍ବିଶେଷରେ ସମାଜର ସବୁବର୍ଗଙ୍କ ପାଇଁ ସେ କାମ କରିବେ ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ ଏବଂ ତୃଣମୂଳ କଂଗ୍ରେସର ଡେରେକ୍ ଓବ୍ରେନ୍ ଓ ଅନ୍ୟ ଦଳଗୁଡ଼ିକର ନେତାମାନେ ଶ୍ରୀ ହରିବଂଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟିଡିପି ପ୍ରୋଟେଷ୍ଟ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦାବି କରି ତେଲୁଗୁଦେଶମ ପାର୍ଟିର ସାଂସଦମାନେ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ଜାରି ରଖିଛନ୍ତି ସେମାନଙ୍କର ଦାବି ପୂରଣ ପାଇଁ ପୋଷ୍ଟରମାନ ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖାଯାଇଛି ସିବିଆଇ କ୍ୟାମ୍ବ୍ରିକ୍ ଫେସ୍ବୁକ୍ରୁ ଭାରତୀୟଙ୍କ ତଥ୍ୟ ଚୋରି ଅଭିଯୋଗରେ ବ୍ରିଟିଶ୍ ରାଜନୈତିକ ପରାମର୍ଶଦାତା ସଂସ୍ଥା କ୍ୟାମ୍ରିକ୍ ଆନାଲିଟିକା ଏଣ୍ଡ୍ ଗ୍ଲୋବାଲ୍ ସାଇନ୍ସ୍ ରିସର୍ଚ୍ଚ ବିରୋଧରେ ସିବିଆଇ ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଛି ସିବିଆଇର ଜଣେ ଅଧିକାରୀ କହିଛନ୍ତି କେନ୍ଦ୍ର ସରକାରଙ୍କଠାରୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ମିଳିବା ପରେ ଏହି ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଛି ଏଭଳି ଅଭିଯୋଗରେ ସତ୍ୟାସତ୍ୟ ଅଛି କି ନାହିଁ ତାହା ପ୍ରଥମେ ତଦନ୍ତ କରାଯିବ ଯଦି କିଛି ତଦନ୍ତଯୋଗ୍ୟ ତଥ୍ୟ ମିଳେ ତେବେ ପୂର୍୍ଣାଙ୍ଗ ତଦନ୍ତ ଆରମ୍ଭ ହେବା ସଂକ୍ରାନ୍ତରେ ନିଷ୍ପଭି ନିଆଯିବ କେନ୍ଦ୍ର ଆଇନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟସଭାରେ ଗତମାସରେ କହିଥିଲେ ଏହି ତଥ୍ୟ ଚୋରି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯିବ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଭାରତ ପକ୍ଷରୁ ଉଭୟ କ୍ୟାମ୍ରିଜ୍ ଆନାଲିଟିକା ଓ ଫେସ୍ବୁକ୍ କର୍ତ୍ତୃପକ୍ଷଙ୍କୁ ସ୍ୱଷ୍ଟୀକରଣ ମଗାଯାଇଥିଲା ଭାରତୀୟମାନଙ୍କର ତଥ୍ୟାବଳୀ ପ୍ରଘଟ ହୋଇ ନ ଥିବା କ୍ୟାମ୍ରିଜ୍ ଆନାଲିଟିକା କହିଥିବାବେଳେ ଫେସ୍ବୁକ୍ କହିଥିଲା ଏ ସମ୍ପର୍କରେ ସଂସ୍ଥା ପକ୍ଷରୁ ତଥ୍ୟ ସୁରକ୍ଷା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ଏହାପରେ କ୍ୟାମ୍ରିଜ୍ ଆନାଲିଟିକା ଅଧିକ କିଛି ତଥ୍ୟ ଭାରତକୁ ଦେଇ ନ ଥିଲା ବୋଲି ମନ୍ତୀ ଶ୍ରୀ ପ୍ରସାଦ କହିଥିଲେ

ସେହି ଆନ୍ଦୋଳନ ମୁମ୍ୟାଇର ଗୋଆଲିଆ ଟ୍ୟାଙ୍କ୍ ପଡ଼ିଆରୁ ଆରମ୍ଭ ହୋଇଥିଲା ଆକ୍ଟିର ଦିନଟିକୁ ମଧ୍ୟ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ସ୍ୱାଧୀନତା ପାଇଁ ଯେଉଁମାନେ ନିକର ସବୁକିଛି ତ୍ୟାଗ କରିଥିଲେ ସେମାନଙ୍କୁ ଆଜି ସ୍କରଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ କୋବିନ୍ଦ କହିଛନ୍ତି ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏକ ଉହବର ଆୟୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ମହାନ ପୁରୁଷ ଓ ମହିୟସୀ ମହିଳାମାନଙ୍କୁ ସ୍କରଣ କରିଛନ୍ତି ସେ କହିଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନରେ ସାରା ଦେଶବାସୀ ଉଦ୍ବୃଦ୍ଧ ହୋଇଥିଲେ

ଦିଲ୍ଲୀ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞମାନେ ମୁମ୍ୟାଇ ଚେନ୍ନାଇ ଗୌହାଟୀ କୟପୁର ଜଜ୍ଞୁ ଓ ଲକ୍ଷ୍ନୌ ଷ୍ଟୁଡିଓରେ ଥିବା ବିଶେଷଜ୍ଞମାନଙ୍କ ସହ ବାର୍ତ୍ତାଳାପ କରିବେ ଏଚ୍ସି ଦେଓରିଆ ଉତ୍ତର ପ୍ରଦେଶର ଦେଉରିଆ ବାଳିକା ଆଶ୍ରୟ ଗୃହ ଯୌନ ଶୋଷଣ ମାମଲାର ତଦନ୍ତ ପ୍ରକ୍ରିୟାକୁ ଆହ୍ଲାବାଦ ହାଇକୋର୍ଟ ଅନୁଧ୍ୟାନ କରିବେ ବୋଲି ସ୍ଥିର ହୋଇଛି ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିବି ଭୋସ୍ଲେଙ୍କ ନେତୃତ୍ୱାଧୀନ ଏକ ଖଣ୍ଡପୀଠ ଗତକାଲି ଏ ସମ୍ପର୍କରେ ଏକ ଆଦେଶ ଜାରି କରିଛନ୍ତି ରାଜ୍ୟରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନଦ୍ୱାରା ପରିଚାଳିତ ବିନ୍ଧ୍ୟବାସିନୀ ଆଶ୍ରୟ ଗୃହରେ ଯୌନ ନିର୍ଯାତନା ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କୋର୍ଟ ନିଜ ତରଫରୁ ଏହି ଆଦେଶ ଦେଇଛନ୍ତି ଆଶ୍ରୟ ଗୃହ ମାଲିକ କିଛି ରାଜନେତାଙ୍କ ପ୍ରୋହାହନ ପାଉଥିବା କ୍ଷଣାପଡୁଛି ବୋଳି ଅଦାଲତ କହିଛନ୍ତି

ରାଜ୍ୟ ସରକାର ଗତ ମଙ୍ଗଳବାର ଦିନ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଥିଲେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ମଧ୍ୟ ଏହି ଘଟଣାର ତଦନ୍ତ କରିବା ନେଇ ଘୋଷଣା କରାଯାଇଛି

ଆମେରିକା ଯେଉଁ ସାମଗ୍ରୀଗୁଡ଼ିକ ଉପରେ ଶୁଳ୍କ ଲାଗୁ କରିବ ସେଗୁଡ଼ିକ ମଧ୍ୟରେ କୋଇଲା ତେଳ ରସାୟନ ସାମଗ୍ରୀ ଓ ଚିକିତ୍ସା ଉପକରଣ ରହିଛି ଇସି ଛତିଶଗଡ଼ ଛତିଶଗଡ଼ରେ ଅବାଧ ଓ ନିରପେକ୍ଷ ବିଧାନସଭା ନିର୍ବାଚନ ପାଇଁ ଜିଲ୍ଲା ଓ ଭୋଟ୍ ଗ୍ରହଣ କେନ୍ଦ୍ର ଭିଭିକ ନିରାପତ୍ତା ଯୋଜନା ପ୍ରସ୍ତୁତ କରିବା ପାଇଁ ମାଓବାଦୀ ପ୍ରଭାବିତ ଜିଲ୍ଲାଗୁଡ଼ିକର ଅଧିକାରୀମାନଙ୍କୁ ନିର୍ବାଚନ କମିଶନ ପରାମର୍ଶ ଦେଇଛନ୍ତି ଛତିଶଗଡ଼ରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବ ଉପନିର୍ବାଚନ କମିଶନର ଉମେଶ ସିହ୍ନା ରାଜ୍ୟର ବରିଷ ଅଧିକାରୀ ଓ ଜିଲ୍ଲାସ୍ତରୀୟ ରିଟର୍ଣ୍ଣିଂ ଅଫିସରମାନଙ୍କ ସହ ଗତକାଲି ରାୟପୁରଠାରେ ଏକ ବୈଠକ ବେଳେ ଏହି ପରାମର୍ଶ ଦେଇଛନ୍ତି ରାକ୍ୟରେ ପ୍ରାଥମିକ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବାକୁ ଗତକାଲି ସେ ଏହି ବୈଠକରେ ଯୋଗ ଦେଇଥିଲେ ବୈଠକ ପରେ ଶ୍ରୀ ସିହ୍ନା ସାମ୍ବାଦିକମାନଙ୍କୁ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସ୍ତୁତି ସନ୍ତୋଷଜନକ ରହିଛି

ସେହି ଅଞ୍ଚଳରେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଚାଲିଥିବା ସେନାବାହିନୀର ମୁଖପାତ୍ର ଜଣାଇଛନ୍ତି ରଫିଆବାଦ ଅଞ୍ଚଳରେ ସନ୍ତ୍ରାସବାଦୀମାନେ ରହିଥିବା କଥା କୌଣସି ସୂତ୍ରରୁ ଖବର ପାଇ ସେନାବାହିନୀର ଅର୍ଦ୍ଧସାମରିକ କମାଣ୍ଡୋ ବାହିନୀ ଗତକାଲି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ଏଥିରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ ଆହତ ଯବାନଙ୍କୁ ସାମରିକ ହସ୍କିଟାଲ୍ରେ ଏବେ ଚିକିହା କରାଯାଉଛି

ଏଥିପାଇଁ ନାଗାସାକିର ଶାନ୍ତି ଉଦ୍ୟାନଠାରେ ସକାଳେ ଏକ ସମାବେଶର ଆୟୋଜନ କରାଯାଇଛି କାତିସଂଘର ମହାସଚିବ ଆଙ୍କୋନିଓ ଗୁଟେରସ୍ ଏଥିରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାରେ ସେ ପ୍ରଥମ କାତିସଂଘ ମହାସଚିବ

ତେବେ ଇଂଲଣ୍ଡର ଅଲ୍ ରାଉଣ୍ଡର ବେନ୍ ଷ୍ଟୋକ୍ସ ଆଇନଗତ ବିବାଦରେ ଛନ୍ଦିହୋଇ ଏହି ମ୍ୟାଚ୍ ଖେଳୁ ନାହାନ୍ତି ତାଙ୍କ ସ୍ଥାନରେ କ୍ରିସ୍ ଓାକ୍ସ ସାମିଲ୍ ହୋଇଛନ୍ତି ଅନ୍ୟପକ୍ଷରେ ବିଶ୍ୱର ଏକ ନମ୍ଘର ଟେଷ୍ଟ ଦଳ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ କରିବାର ଆଶା ରହିଛି ଚେତେଶ୍ୱର ପ୍ରଜାରା ଓ ରବୀନ୍ଦ୍ର ଜାଡେଜା ଚୂଡ଼ାନ୍ତ ଏକାଦଶରେ ଖେଳିବାର ସମ୍ଭାବନା ରହିଛି